ପିଏମ୍ ଭାକ୍ଟିନେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ଟିକା ନିର୍ମାତାମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଫାର୍ମା କମ୍ପାନୀର ଚେୟାର୍ମ୍ୟାନ୍ ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରିଥିଲେ ଗତକାଲି ଡାକ୍ତର ଓ ଫାର୍ମା କମ୍ପାନୀଗୁଡ଼ିକ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଶ୍ରୀ ମୋଦୀ ଆଜି ଡକ୍ଟର ରେଡ୍ରୀ ବାୟୋଲୋଜିକାଲ ଇ ସେରମ ଇନ୍ଷ୍ଟିଚ୍ୟୁଟ୍ ଭାରତ ବାୟୋଟେକ୍ ଆଦି କମ୍ପାନୀର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ଦେଶରେ ଟିକା ଉତ୍ପାଦନ ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି ଏଥିସହ ସମସ୍ତଙ୍କ ନିକଟରେ କିଭଳି ସହଜରେ ଟିକା ପହଞ୍ଚି ପାରିବ ତାହା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ ସମାଜର ସବୁ ସ୍ତରର ଲୋକ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି

ତାଲଚେର ଫର୍ଟିଲାଇଜର ଲିମିଟେଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କୀତ କ୍ୟାବିନେଟ୍ କମିଟି ତାଳଚେର ଫର୍ଟିଲାଇଜର ଲିମିଟେଡ୍ ଦ୍ୱାରା କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ଉତ୍ପାଦିତ ୟୁରିଆ ପାଇଁ ଏକ ସ୍ୱତନ୍ତ୍ର ସବ୍ସିଡି ନୀତି ପ୍ରସ୍ତୁତ କରିବାକୁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି ଦେଶରେ ଶକ୍ତି ନିରାପତ୍ତା ଏବଂ ୟୁରିଆର ଆତ୍ମନିର୍ଭର ଶୀଳତା ତଥା ଦେଶର ବୃହତ କୋଇଲା ଭଷ୍ଠାରକୁ ଦୂଷ୍ଟିରେ ରଖି କୋଇଲା ଗ୍ୟାସିଫିକେସନ୍ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପଭି ଗ୍ରହଣ କରାଯାଇଛି ଏହି ପ୍ରକଳ୍ପ ଚାଷୀମାନଙ୍କ ପାଇଁ ସାର ଉପଲହ୍ରତା ବୃଦ୍ଧି କରାଇବା ସହ ଉତ୍ତର ପୂର୍ବାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଦେଶର ପୂର୍ବଭାଗରେ ୟୁରିଆ ପରିବହନ ପାଇଁ ସବ୍ସିଡି ସଞ୍ଚୟ ହେବ

ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଅଭିଯାନକୁ ପ୍ରୋହାହିତ କରିବା ସହ ସଡ଼କ ରେଳ ଓ ଜଳ ଭିଭିଭୂମି ବିକାଶ ଦିଗରେ ସହାୟକ ହେବ ରେଳ ପ୍ରକକ୍ଷ ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍ ଟୁ ଏ ଓ ଫେଜ୍ ଟୁ ବିକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି

ରାଜନାଥ କୋଭିଡ ପ୍ରତିରକ୍ଷା ଡାକ୍ତରଖାନାର ସୁବିଧାଗୁଡିକୁ ସାଧାରଣ ଲୋକଙ୍କ କୋଭିଡ ଚିକିତ୍ସା ପାଇଁ ଉପଯୋଗ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିର୍ଦ୍ଦେଶ ଦେଇଛନ୍ତି କରୋନା ମୁକାବିଲା ନେଇ ପ୍ରତିରକ୍ଷା ମନ୍ତ୍ରଶାଳୟର ପ୍ରସ୍ତୁତି ସମ୍ପର୍କରେ ଆଜି ଶ୍ରୀ ସିଂହ ସମୀକ୍ଷା କରିଥିଲେ ବୈଠକରେ ତିନିବାହିନୀ ମୁଖ୍ୟ ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ପ୍ରତିରକ୍ଷା ସଚିବ ଡିଆର୍ଡିଓ ଅଧ୍ୟକ୍ଷ ଏବଂ ସଶସ୍ତ୍ର ବାହିନୀ ଭେଷଜ ସେବା ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ କର୍ରରୀକାଳୀନ ଭିଭିରେ କ୍ୟ କରାଯିବ ବୋଲି ବୈଠକ କାଳରେ ପ୍ରତିରକ୍ଷା ମନ୍ତ୍ରୀ କହିଚ୍ଚନ୍ତି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

ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଆହ୍ୱାନ ପରେ ପ୍ରତିରକ୍ଷା ସଚିବ ସାରା ଦେଶରେ ଥିବା ସତଷଠି କ୍ୟାଶ୍ଚନମେଷ୍ଟ ବୋର୍ଡ ହସ୍ୱିଟାଲକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏହି ଡାକ୍ତରଖାନା ଗୁଡ଼ିକରେ ପହଞ୍ଚଥିବା ରୋଗୀମାନଙ୍କୁ ନିଣ୍ଟିତ ଭାବେ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି

କେନ୍ଦ୍ର ସରକାର ଗତକାଲି କୋଭିଡ ଟିକାକରଣ ପାଇଁ ତିନି ପର୍ଯ୍ୟାୟ କୌଶଳ ଅବଲମ୍ଘନ କରାଯିବ ବୋଲି ଘୋଷଣା କରିଥିଲେ

ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ସ୍ପଚ୍ଛଭାବେ ରାଜ୍ୟମାନଙ୍କ ପାଇଁ ଖୋଲାବଜାରରେ ବିକ୍ରି ମୂଲ୍ୟ ଆଗୁଆ ଘୋଷଣା କରିପାରିବେ

ତାଙ୍କ ସହ ସଂସର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇନେବା ତଥା ସଙ୍ଗରୋଧରେ ରହିବାକୁ ଏକ ଟ୍ୱିଟ୍ ବାର୍ଭରେ ଶ୍ରୀ ଗାନ୍ଧି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ସାଂସଦ ରାହୁଲ ଗାନ୍ଧିଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ଆଶୁଆରୋଗ୍ୟ କାମନା କରିଛନ୍ତି

ପ୍ରତ୍ୟେକ ଭୋଟ୍ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି ସୁରୁଖୁରୁରେ ଭୋଟ୍ଗ୍ରହଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଇଭିଏମ୍ ଓ ଭିଭିପାଟ୍ ମେସିନ୍ର ଉପଲହ୍ରତାକୁ ନିଷ୍ଟିତ କରିବା ଲାଗି ସବ୍ ବ୍ୟବସ୍ଥା ଗ୍ୱହଣ କରାଯାଇଛି

ପୂର୍ବରୁ ଭୋଟ୍ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଦେଢ଼ହଜାର ଲୋକଙ୍କୁ ଅନ୍ତମତି ଦିଆଯାଉଥିଲା

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ ମଧ୍ୟରେ ଭେଟାଭେଟି ହେବ ଚେନ୍ୱାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଖେଳ ଆରମ୍ଭ ହେବ ମୁମ୍ୟାଇ ଇଣ୍ଡିଆନ୍ ଟସ୍ ଜିତି ବ୍ୟାଟିଂ ନିଷ୍ପଭି ନେଇଛି